କେରଳରେ ଏହାର ମୁକାବିଲା ପାଇଁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି କେନ୍ଦ୍ର କହିଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବଦିଲ୍ଲୀରେ ନିର୍ବାଚନ ପ୍ରଚାର କରିବେ

ଭୂତାଣୁକୁ ରୋକିବା ଦିଗରେ ସମସ୍ତ କେନ୍ଦ୍ରୀୟ ସହାୟତା ପ୍ରଦାନ କରାଯିବ ବୋଲି କେରଳ ସରକାରଙ୍କୁ ଚିଠି ଲେଖାଯାଇଛି କେରଳରେ ଦୁଇଜଣଙ୍କଠାରେ କରୋନା ଭୂତାଣୁ ସଂକ୍ରମଣ ହୋଇଥିବା ଜଣାପଡ଼ିଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍କର ହର୍ଷବର୍ଦ୍ଧନ କହିଛନ୍ତି ଯେ କେନ୍ଦ୍ର ସରକାର ଏହା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ପ୍ରତିଷେଧମୂଳକ ପଦକ୍ଷେପ ଅନୁଯାୟୀ ଯେଉଁମାନେ ଥାଇଲାଣ୍ଡ ଓ ସିଙ୍ଗାପୁରରୁ ଦେଶକୁ ଆସୁଛନ୍ତି ସେମାନଙ୍କୁ ବିମାନ ବନ୍ଦରରେ ପରୀକ୍ଷା କରାଯାଉଛି ବର୍ତ୍ତମାନ ସୁଦ୍ଧା ଚୀନ୍ ଓ ହଂକରୁ ଆସିଥିବା ସମସ୍ତ ଯାତ୍ରୀଙ୍କୁ ପରୀକ୍ଷା କରାଯାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତ୍ୟକ୍ଷ ଭାବେ ଏହାର ତଦାରଖ କରୁଥିବା ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଶାଳୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଗୃହ ବିଭାଗ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସ୍ୱାସ୍ଥ୍ୟ ଗବେଷଣା ବିଭାଗର ସଚିବ ଓ ଆଇଟିବିପି ଏଏଫ୍ଏମଏସ୍ ଏବଂ ଏନ୍ଡିଏମ୍ର ପ୍ରତିନିଧିମାନେ ଏହି ବୈଠକରେ ଯୋଗ ଦେଇଥିଲେ

ଚୀନ୍କୁ ଯିବାକୁଥିବା ଯାତ୍ରୀମାନଙ୍କ ପାଇଁ ପରାମର୍ଶବଳୀ ଜାରି କରାଯାଇଛି ପରାମର୍ଶବଳୀକୁ ନ ମାନି ଚୀନ ଯାତ୍ରା କରୁଥିଲେ ସେମାନଙ୍କ ଭାରତ ଫେରିବା ଉପରେ କଟକଣା ଜାରି କରାଯିବ ବୋଲି କୁହାଯାଇଛି

ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି ଇତିମଧ୍ୟରେ କେବଳ ଦୂଇଟି ସଂକ୍ମଣ କନିତ ଘଟଣା କେରଳରେ ହୋଇଥିବା ନେଇ ସ୍ୱଷ୍ଟ ହୋଇଛି କରୋନା ପ୍ରିଭେନ୍ସନ୍ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି କେତେଗୁଡ଼ିଏ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଗଲେ କରୋନା ଭୂତାଣୁର ସଂକ୍ରମଣକୁ ରୋକାଯାଇ ପାରିବ

ଡକ୍ର ଗୁଲେରିଆ କହିଛନ୍ତି ଯେ ଶିଶୁ ବରିଷ ନାଗରିକ ଯେଉଁମାନେ କାଶସର୍ଦ୍ଦି ତଥା ଫୁସ୍ଫୁସ୍ କନିତ ସମସ୍ୟାରେ ପୀଡ଼ିତ ଅଛନ୍ତି ସେମାନେ ଅଧିକ ସତର୍କ ହେବା ଜରୁରୀ ଟିଏନ୍ କରୋନା ତାମିଲନାଡୁରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରୋନା ଭୂତାଣୁ ସଂକ୍ରମଣକୁ ନେଇ ବିବ୍ରତ ନ ହେବା ପାଇଁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି ରୋଗ ସଂପର୍କିତ ମିଥ୍ୟା ଖବର ପ୍ରଚାର ନ କରିବାକୁ ମଧ୍ୟ କୁହାଯାଇଛି ରାଜ୍ୟରେ ଏ ସଂପର୍କରେ ମିଥ୍ୟା ଖବର ପ୍ରଚାର କରାଯାଉଥିବା ନେଇ ଅଭିଯୋଗ ହୋଇଛି

ବେଙ୍ଗାଲୁରୁଠାରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରଫ୍

ଯେଉଁମାନେ ଉପନିର୍ବାଚନ ହାରିଛନ୍ତି ସେମାନଙ୍କୁ କ୍ୟାବିନେଟ୍ରେ ସ୍ଥାନ ଦିଆଯିବ ନା ନାହିଁ ପ୍ରଶ୍ୱର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସୁପ୍ରିମକୋର୍ଟ ସେମାନଙ୍କୁ ମନ୍ତ୍ରୀ ହେବା ପାଇଁ ବାରଣ କରିଛନ୍ତି ଭାଇସ୍ ପ୍ରେସିଡେଣ୍ଟ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟାନାଇଡୁ ସ୍କୁଲ୍ ସ୍ତରରେ କୌଶଳ ବିକାଶ ସଂପର୍କିତ କାର୍ଯ୍ୟକ୍ରମକୁ ବାଧ୍ୟତାମୂଳକ ଭାବେ ସାମିଲ କରିବାକୁ ଆହ୍ପାନ କରିଛନ୍ତି ସେ କହିଛନ୍ତି ପାଠପଢ଼ା ଓ କୌଶଳ ବିକାଶ ଏକସଙ୍ଗରେ ଆଗେଇବା ଦରକାର ପୂର୍ବରୁ କୌଶଳ ବିକାଶ ଉପରେ ପାଠ୍ୟକ୍ରମରେ କୌଣସି ଗୁରୁତ୍ୱ ଦିଆଯାଉ ନଥିଲା ପ୍ରଚଳିତ ପାଠ୍ୟକ୍ରମରେ ସଂଶୋଧନ କରାଯାଇ ଏହାକୁ ବାଧ୍ୟତାମ୍ବଳକ ଭାବେ ସାମିଲ କରାଯିବା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି ଗତକାଲି ହୁବଲିଠାରେ ଦେଶପାଣ୍ଡେ ପ୍ରତିଷ୍ଠାନର କୌଶଳ ବିକାଶ କେନ୍ଦ୍ରକୁ ଉଦଘାଟନ କରିବା ଅବସରରେ ସେ କହିଛନ୍ତି ଯେ ଦେଶରେ କୁଶଳୀ ମାନବ ସମ୍ଭଳ ବିକାଶ କରିବା ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି କରିବାକୁ ହେବ କୌଶଳ ବିକାଶ ଅଭିଯାନ ଦ୍ୱାରା ଗ୍ରାମାଞ୍ଚଳ ବିଶେଷକରି କୃଷିକ୍ଷେତ୍ର ଅଧିକ ଲାଭବାନ ହେବ ବୋଲି ସେ କହିଚ୍ଛନ୍ତି ପିଏମ୍ ର୍ୟାଲି ଦିଲ୍ଲୀର ବିଧାନସଭା ନିର୍ବାଚନ ପ୍ରଚାର କାର୍ଯ୍ୟ ଜୋରଦାର ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବଦିଲ୍ଲୀରେ ଏକ ନିର୍ବାଚନ ସଭାରେ ଉଦ୍ବୋଧନ ଦେବେ

ଗତକାଲି ଗୃହମନ୍ତ୍ରୀ ଅମିତ ଶାହା ମେହେରମ ନଗର ଅଞ୍ଚଳରେ ଘରକୁ ଘର ବୁଲି ପ୍ରଚାର କରିଥିଲେ ବିଜେପି ଅଧ୍ୟକ୍ଷ ଜେପି ନଡ୍ରା ଓ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଏବଂ ପ୍ରକାଶ ଜାବଡେକର ବିଭିନ୍ନ ଜନସଭାରେ ଉଦ୍ବୋଧନ ଦେଇଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦ୍ମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜରିୱାଲ କିରାରି ନିର୍ବାଚନ ମଣ୍ଡଳୀରେ ରୋଡ୍ ଶୋ କରିଥିଲେ ଉପମୁଖ୍ୟମନ୍ତ୍ରୀ ତଥା ପତପରଗଞ୍ଜ ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ମନୀଷ ସିଶୋଦିଆ ଖିଚାଡ଼ିପୁର ଅଞ୍ଚଳରେ ପ୍ରଚାର କରିଥିଲେ କଂଗ୍ରେସ ନେତା ତଥା ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭ୍ରପିନ୍ଦର ହୁଦା ମୁଣ୍ଡ୍କା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ ଚାନ୍ଦିନୀଚୌକ ଅଞ୍ଚଳରୁ କଂଗ୍ରେସ ଦଳର ପ୍ରାର୍ଥୀ ଅଲକା ଲାମ୍ବା ଘରକୁ ଘର ବୁଲି ପ୍ରଚାର କରିଥିଲେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦ୍ୱିବାର୍ଷିକ ମେଗା ପ୍ରଦର୍ଶନୀକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି ଇସି ଦିଲ୍ଲୀ ପୋଲିସ୍ ଦକ୍ଷିଣ ପୂର୍ବ ଦିଲ୍ଲୀର ଡିସିପି ଚିନ୍ନୟ ବିଶ୍ୱାଳଙ୍କୁ ନିର୍ବାଚନ କମିଶନ ତାଙ୍କ ବର୍ତ୍ତମାନ ସ୍ଥାନରୁ ତୁରନ୍ତ ବଦଳି କରିଛନ୍ତି ତାଙ୍କୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟରେ ରିପୋର୍ଟ କରିବାକୁ କୁହାଯାଇଛି ଦିଲ୍ଲୀର ବିଧାନସଭା ନିର୍ବାଚନ ଦୂଷ୍ଟିରୁ କମିଶନ ବରିଷ୍ଣ ଅତିରିକ୍ତ ଡିସିପି କୁମାର ଜ୍ଞାନେଶଙ୍କୁ ଶ୍ରୀ ବିଶ୍ୱାଳଙ୍କଠାରୁ ତୁରନ୍ତ ଦାୟିତ୍ୱ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ ମଧ୍ୟ ଦକ୍ଷିଣ ପୂର୍ବ ଦିଲ୍ଲୀର ସ୍ଥାୟୀ ଡିସିପି ପଦବୀରେ ନିଯୁକ୍ତି ପାଇଁ ତିନିଜଣଙ୍କ ନାମ ସୁପାରିଶ କରିବା ସକାଶେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଓ ଦିଲ୍ଲୀ ପ୍ରୁଲିସ୍ କମିଶନରଙ୍କୁ କହିଛନ୍ତି ନିର୍ଭୟା କେଶ୍ ନିର୍ଭୟା ଗଣ ବଳାକ୍କାର ଓ ହତ୍ୟା ମାମଲାରେ ଅଭିଯୁକ୍ତ ଚାରିଜଣଙ୍କର ଫାଶୀକୁ ନେଇ ଲାଗିଥିବା ରହିତାଦେଶକୁ ଚାଲେଞ୍ଜ କରି କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ତାଙ୍କର ରାୟକୁ ସଂରକ୍ଷିତ ରଖିଛନ୍ତି ବିଚାରପତି ସୁରେଶ କେଟ୍ କହିଛନ୍ତି ଯେ ସବୁ ପକ୍ଷଙ୍କଠାରୁ ଶୁଶିବା ପରେ ଏ ସଂକ୍ରାନ୍ତରେ ରାୟ ପ୍ରଦାନ କରାଯିବ ସଲିସିଟର ଜେନେରାଲ ତୁଷାର ମେହେଟା ହାଇକୋର୍ଟକୁ ଅବଗତ କରିଥିଲେ ଯେ ଫାଶୀଦଣ୍ଡକୁ ଘୁଞ୍ଚାଇ ଦେବାପାଇଁ ସୁବ୍ୟବସ୍ଥିତ ଭାବରେ କାଶିଶୁଣି ଏହି କାଳବିଳମ୍ବ ନୀତି ଅବଲମ୍ଭନ କରାଯାଉଛି ଏହାଦ୍ୱାରା ନ୍ୟାୟ ମିଳିବାରେ ବିଳମ୍ଘ ହେବା ସହିତ ଆଇନ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସ୍ପଷ୍ଟି ହୋଇଛି ଛତିଶଗଡ଼ ବ୍ଲାଷ୍ଟ୍ ଛତିଶଗଡ଼ର ବସ୍ତର ଅଞ୍ଚଳରେ ଗତକାଲି ନକୁଲଙ୍କ ଦ୍ୱାରା ଦୁଇଟି ପୃଥକ ବୋମା ବିସ୍ଫୋରଣରେ ଦୁଇଜଣ ଯବାନ ଆହତ ହୋଇଛନ୍ତି ଦାନ୍ତେୱାଡ଼ା ଆରକ୍ଷୀ ଅଧିକ୍ଷକ ଅଭିଷେକ ପଲ୍ଲଭ କହିଛନ୍ତି ଛତିଶଗଡ଼ ଆର୍ମଡ ପୁଲିସର ଜଣେ କନେଷ୍ଟବଳ ପୋଟାଲି ଗ୍ରାମ ନିକଟରେ ବୋମା ବିସ୍ଫୋରଣରେ ଆହତ ହୋଇଛନ୍ତି ସେହିପରି ବାଦେତେୱାଡ଼ା ଗ୍ରାମ ନିକଟରେ ନକ୍କଳଙ୍କ ଦ୍ୱାରା ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣରେ ଜଣେ ବିଏସ୍ଏଫ୍ ଯବାନ ଆହତ ହୋଇଛନ୍ତି

ଏହି ବୋମାମାଡ଼ରେ ବିନିସ୍ ସହରର ଗୋଟିଏ ଶିଶୁର ମଧ୍ୟ ମୃତ୍ୟୁ ଘଟିଛି

ଏକୁ ସେ ପୁସ୍ତକ ପ୍ରଦର୍ଶିନୀ ହେଉଛି ବଙ୍ଗଳାଦେଶର ସବୁଠାରୁ ବୃହତ ଓ ଦୀର୍ଘତମ ପୁସ୍ତକ ମେଳା ଏହି ଅବସରରେ ଉଦବୋଧନ ନେଇ ଶେଖ୍ ହସିନା କହିଛନ୍ତି ତାଙ୍କ ସରକାର ଦେଶର କଳା ସଂସ୍କୃତି ଓ ସାହିତ୍ୟକୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ଚାହୁଁଛନ୍ତି